ପ୍ରତିଟି କ୍ଷେତ୍ରରେ ଉଜ୍ୱଳା ରଥ ଏକ ଗାଡ଼ି ଯେଉଁଥିରେ ଏଲ୍ଇଡି ସ୍କ୍ରିନ୍ ଭିସାଟ୍ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଯୋଗାଯୋଗ ଉପକରଣ ଯାହାଦ୍ୱାରା ଗ୍ରାମଗୁଡ଼ିକରେ ସାମାଜିକ ଭାବେ ପ୍ରାସଙ୍ଗିକ ସନ୍ଦେଶ ଏବଂ ଭିଡ଼ିଓ ମାଧ୍ଧମରେ ଉପସ୍ରାପନ କରିବାକୁ ସକ୍ଷମ ହୋଇପାରିବ ଉପସ୍ରାପନ କରାଯିବ

ଆଞ୍ଚଳିକ ଉଜ୍ୱଳା ହିତାଧିକାରୀମାନେ ସେମାନଙ୍କ ଅନୁଭବ ବାଣ୍ଟିପାରିବେ

ମନସୁନ ବିଦ୍ୟାଳୟର ନବମ ଶ୍ରେଶୀର ଛାତ୍ର

ଏଥିରେ ମନସ୍ରନ ନାୟକ ଅଂଶଗ୍ରହଶ କରିଥିଲେ

ତାହାର ପ୍ରତିବାଦରେ ଆଜି ସକାଳୁ କେନ୍ଦ୍ରାପଡ଼ା ବନ୍ଦ କରାଯାଇଛି ସହର ବଜାର ସବୁ ବନ୍ଦ ରହିଛି

ତେବେ ଏହି ବସ୍ଗୁଡ଼ିକ ଆକି ପୁରୀ ଅଭିମୁଖେ ଯିବାର ଥିଲା